ସର୍ବସାଧାରଣ ସ୍ଥାନକୁ ସ୍ୱଚ୍ଚ ରଖବାକୁ ପ୍ରଧାନମନ୍ତୀଙ୍କ ଆହ୍ୱାନ

ପ୍ରଧାନମନ୍ତୀ ଆଜି ସକାଳେ ନିଜେ ମାମଲାପୁରମ୍ ସମୁଦ୍ର ବେଳାଭ୍ରମିରେ ନିଜେ ସଫେଇ କାର୍ଯ୍ୟ କରିଛନ୍ତି

ଏହାପରେ ପ୍ରଧାନମନ୍ତୀ ନିଜର ତଥା ସର୍ବସାଧାରଣ ସ୍ଚାନକୁ ସ୍ବ୍ଛ ରଖ୍ବାକୁ ଆହ୍ବାନ କରିଛନ୍ତି

ସୂଚନାଯୋଗ୍ୟ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଙ୍ ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି

ଏହା ଗଣତନ୍ତରେ ଏକ ମାଇଲ୍ ଖୁଣ୍ଟ ସଦୂଶ ଦୁର୍ନୀତି ବରୋଧରେ ସଂଗ୍ରାମ ପାଇଁ ଏହି ଆଇନ ଏକ ଉଉମ ପ୍ରୟାସ

ସେମାନେ ଚିଟିପାଟା ନାମରେ ଏକ ଗ୍ରପ୍ ଗଠନ କରି ଲୋକଙ୍କଠାରୁ ଟଙ୍କା ନେଶ ଦେଶ କରୁଥିଲେ

ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା ଗତକାଲି ବିଶାଖାପାଟଣାରୁ ଦମ୍ମତିକୁ ପୁଲିସ୍ ଗିରଫ କରିଥିଲା

ରାଜ୍ୟ ସରକାରଙ୍କ ପକ୍ଷର୍ର ହବିଷ୍ୟାଳି ଯୋଜନାରେ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଆଜିଠାରୁ ବିଭିନୁ ଆଶ୍ରୟସ୍ଥଳୀରେ ରଖାଯିବ

ଅନ୍ୟାନ୍ୟ ଜିଲ୍ଲାର କେତେ ଜଶ ହବିଷ୍ୟାଳି ନିଜ ନାମ ପଞ୍ଚୀକରଣ କରିଛନ୍ତି ତାହା ଆଜି ଜଶାପଡ଼ିବ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ କହିଛନ୍ତି

ହବିଷ୍ୟାଳି ଯୋଜନାରେ ସେମାନଙ୍କୁ ରହିବା ଏବଂ ଦିନକୁ ଗୋଟିଏ ଥର ମାଗଣାରେ ମହାପ୍ରସାଦ ଦେବା ଲାଗି ନିଷ୍ବତ୍ତି ହୋଇଛି

ଏଥର ପୂଜାରେ ସାଜସଜାକୁ ନେଇ ଚାଲିଛି ପ୍ରତିଯୋଗିତା

ବର୍ଷା କାରଣରୁ ସାବେରୀ ନଦୀର ଜଳସ୍ତର ଅଧିକ ଥିଲା ଓ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା

ପରେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ୍ ରହିଥିଲ

ହେଲେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳି ନାହିଁ

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ଧୁ ଘଟିଥିଲା ପୁଲିସ୍ ଦୁର୍ଘଟଶା ଘଟାଇଥିବା ବସ୍ର ଡ୍ରାଇଭରକୁ ଗିରଫ କରିଛି

ପରେ ଘଟଶାସ୍ଚଳରେ ଖନ୍ତାପଡ଼ା ପୁଲିସ୍ ସହାୟତାରେ ଗୋରୁଗୁଡ଼ିକୁ ଉଦ୍ଧାର କରାଯାଇଥିଲା